ପଞ୍ଚାୟତ ଭିତ୍ତିକ ଭୂତଳଜଳ ପରିଚାଳନାକୁ ଏହା ପ୍ରୋହାହିତ କରିବ

ପିଏମ୍ ଭୂଜଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନ୍ତଆଦିଲ୍ଲୀଠାରେ ଅଟଳ ଭ୍ ଜଳ ଯୋଜନାର ଶୁଭାରମ୍ଭ କରିଛନ୍ତି କେନ୍ଦ୍ର ସରକାରଙ୍କର ଏହି ଯୋଜନାରେ ପଞ୍ଚାୟତ ସ୍ତରରେ ଭୂତଳ ଜଳ ପରିଚାଳନା ଏବଂ ଆବଶ୍ୟକତା ଅନୁସାରେ ଜଳ ବିନିଯୋଗ ଉପରେ ପ୍ରାଥମିକତା ଦିଆଯିବ

ସେହିପରି ରୋହତଙ୍ଗ ପାସ୍ ସୁଡ଼ଙ୍ଗକୁ ଅଟଳବିହାରୀ ବାଜପେୟୀଙ୍କ ନାମରେ ନାମିତ କରାଯାଇଛି

ଅନ୍ୟମାନଙ୍କ ମଧ୍ୟରେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ଜଳଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାଓ୍ୱତ ପ୍ରମୁଖ ଏହି ଅବସରରେ ଉପସ୍ଥିତ ଥିଲେ

ସେ ତିନିଥର ପାଇଁ ପ୍ରଧାନମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିଥିଲେ

ଏହି ବରିଷ୍ଣ ନେତା ଭାରତୀୟ ରାଜନୈତିକ ଇତିହାସରେ ଏକ ଉନ୍ନତ ପରମ୍ପରା ଛାଡ଼ି ଯାଇଛନ୍ତି ସମ୍ମାନର ସହ ଦେଶ ଆଜି ତାଙ୍କର ସ୍କୁତିଚାରଣ କରୁଛି ତାଙ୍କ କାର୍ଯ୍ୟକାଳରେ ବିଭିନ୍ନ ଆର୍ଥିକ ସଂସ୍କାର ବୃହତ ଭିଭିଭୂମି ପ୍ରକଳ୍ପ ଓ ଜାତୀୟ ରାଜପଥର ବିକାଶ ଆଦି କାର୍ଯ୍ୟ କରାଯାଇଥିଲା

ସାଧାରଣସ୍ତରରୁ ସେ ଜଣେ ବିଚକ୍ଷଣ ରାଜନେତା ଭାବରେ ନିଜକୁ ପ୍ରତିଷ୍ଠିତ କରିପାରିଥିଲେ ଏହି ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଟଳ ବିହାରୀ ବାଜପେୟୀଙ୍କ ସମାଧି ସଦୈବ ଅଟଳଠାରେ ଆଜି ପ୍ରତ୍ୟୁଷରେ ଶ୍ରଦ୍ଧାସୁମନ ଅର୍ପଣ କରିଛନ୍ତି କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ଅନ୍ୟ କେନ୍ଦ୍ରମନ୍ତ୍ରୀଙ୍କ ସମେତ ବିଜେପିର ବରିଷ୍ଣ ନେତା ଏଲ୍କେ ଆଡଭାନୀ ମଧ୍ୟ ବାଜପେୟୀଙ୍କ ସମାଧୀସ୍ଥଳରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ଏହି ସମାଧୀପୀଠ ସଦୈବ ଅଟଳକୁ ଗତବର୍ଷ ଆଜିର ଦିନରେ ଜାତି ଉଦ୍ଦେଶ୍ୟରେ ସମର୍ପଣ କରାଯାଇଥିଲା ବିବିଧତାରେ ଏକତାକୁ ଗୁରୁତ୍ୱ ଦିଆଯାଇ ନୂଆଦିଲ୍ଲୀର ରାଜଘାଟ ନିକଟରେ ନିର୍ମିତ ଏହି ସମାଧିସ୍ଥଳରେ ଦେଶର ବିଭିନ୍ନ ଅଞ୍ଚଳରୁ ପଥର ଅଣାଯାଇ ଏହାକୁ ନିର୍ମାଣ କରାଯାଇଛି ବାଜପେୟୀ ଷ୍ଟାଚ୍ୟୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଅପରାହ୍ୱରେ ଲକ୍ଷ୍ନୌଠାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଏକ ପ୍ରତିମା ଅନାବରଣ କରିବେ

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ମଧ୍ୟ ଏହି ଅବସରରେ ଅଟଳ ବିହାରୀ ମେଡ଼ିକାଲ ବିଶ୍ୱବିଦ୍ୟାଳୟର ଶିଳାନ୍ୟାସ କରିବେ ଆଜି ବାଜପେୟୀଙ୍କ ଜୟନ୍ତୀ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହେଉଛି ରକ୍ତଦାନ ଶିବିର ରୋଗୀମାନଙ୍କୁ ମେଡ଼ିକାଲରେ ଫଳବ୍ଚ୍ଚନ ବିଭିନ୍ନ ସ୍ଥାନରେ ସଫେଇ କାର୍ଯ୍ୟ ଆଦି ଆୟୋକିତ ହୋଇଛି ଉତ୍ତରପ୍ରଦେଶ ସରକାର ଏହି ଅବସରରେ ସୁଶାସନ ଦିବସ ବିଭିନ୍ନ ଜିଲ୍ଲାରେ ପାଳନ କର୍ଚ୍ଛନ୍ତି ମାଲବ୍ୟ ଆକି ଦେଶ ବିଶିଷ୍ଟ ଶିକ୍ଷାବିତ୍ ତଥା ସ୍ୱାଧୀନତା ସଂଗ୍ରାମୀ ପଣ୍ଡିତ ମଦନ ମୋହନ ମାଲବ୍ୟଙ୍କ ଜନ୍ମବାର୍ଷିକୀ ଅବସରରେ ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଞ୍ଜାପନ କରିଛି

ନୂଆଦିଲ୍ଲୀଠାରେ ଆୟୋଜିତ ଆକାଶବାଣୀର ବାର୍ଷିକ ପୁରସ୍କାର ପ୍ରଦାନ ଉହବରେ ଉଦ୍ବୋଧନ ଦେବା ଅବସରରେ ସେ ଏହା କହିଛନ୍ତି ଶ୍ରୀ ଜାଭଡେକର କହିଛନ୍ତି ଡିକିଟାଲ୍ ରେଡିଓ ବ୍ୟବସ୍ଥାରେ ଅଧିକ ସ୍ୱଷ୍ଟ ଭାବେ ଶୁଣାଯିବ ଏବଂ ଏହା ଅଧିକ ଅଞ୍ଚଳକୁ ମଧ୍ୟ ପ୍ରସାରିତ ହୋଇପାରିବ ଆକାଶବାଣୀ ଏଭଳି ଏକ ଅନୁଷ୍ଠାନ ଯାହାର ସମ୍ଭାଦ ସଂଗୀତ ବା ମନୋରଞ୍ଜନ କାର୍ଯ୍ୟକ୍ରମ ସାଧାରଣ ଜନତାଙ୍କ ଜୀବନର ଏକ ଅଂଶବିଶେଷ ହୋଇଯାଇଛି ଏହି ସମାରୋହରେ ଉଦ୍ବୋଧନ ଦେଇ ପ୍ରସାରଭାରତୀ ଅଧ୍ୟକ୍ଷ ଡକ୍ଟର ଏ ସୂର୍ଯ୍ୟପ୍ରକାଶ କହିଛନ୍ତି ଆକାଶବାଣୀର ସମ୍ଭାଦ ସର୍ବସାଧାରଣଙ୍କର ବିଶ୍ୱାସ ଜିଶିବାରେ ସକ୍ଷମ ହୋଇଛି ପ୍ରସାର ଭାରତୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶଶିଶେଖର ଭେମ୍ପ୍ତି କହିଛନ୍ତି ଯେ ପ୍ରସାରଭାରତୀ ଏହି ପୁରସ୍କାର ଡ଼ାଞ୍ଚାରେ ପରିବର୍ତ୍ତନ ଆଶିବା ପାଇଁ ଯୋଜନା କରୁଛି ଯାହାଦ୍ୱାରା ଅନେକ ଲୁକ୍କାୟିତ ପ୍ରତିଭା ଲୋକଲୋଚନକୁ ଆସିପାରିବ

ଗତକାଳି ରାଜ୍ୟପାଳ ଦ୍ରୌପଦୀ ମୁର୍ମୁଙ୍କ ସହ ସାକ୍ଷାତ ଆଲୋଚନା ପରେ ସେ ନୃତନ ସରକାର ଗଠନ ପାଇଁ ଦାବି କରିଛନ୍ତି ପୂର୍ବରୁ ରାଜ୍ୟପାଳ ଶ୍ରୀ ସୋରେନଙ୍କୁ ସରକାର ଗଠନ ପାଇଁ ଆନୁଷ୍ଠାନିକ ଭାବେ ନିମନ୍ତ୍ରଣ କରିଥିଲେ ଗତକାଲି ଶ୍ରୀ ସୋରେନଙ୍କୁ ଆନୁଷ୍ଠାନିକ ଭାବେ ଜେଏମ୍ଏମ୍ ବିଧାୟକ ଦଳର ନେତା ଭାବେ ନିର୍ବାଚିତ କରାଯାଇଛି ବିଧାନସଭା ନିର୍ବାଚନରେ ମହାମେଣ୍ଟର ସେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଥିଲେ କଂଗ୍ରେସ ଓ ଆର୍ଜେଡି ପକ୍ଷରୁ ରାଜ୍ୟପାଳଙ୍କୁ ତାଙ୍କ ସପକ୍ଷରେ ସମର୍ଥନପତ୍ର ଦିଆଯାଇଛି ଭିପି ଆନ୍ଧ୍ରପ୍ରଦେଶ ଯୁବ ଇଞ୍ଜିନିୟରମାନେ ନବସ୍କଜନ ଏବଂ ଅତ୍ୟାଧୁନିକ ବୈଷୟିକ ଜ୍ଞାନ ଉପଯୋଗ କରି ସାଧାରଣ ଜନତାଙ୍କ କଲ୍ୟାଣ ପାଇଁ ଆଗେଇ ଆସିବାକୁ ଉପରାଷ୍ଟ୍ରପତି ଏମ ଭେଙ୍କିୟାନାଇଡୁ ଆହ୍ପାନ ଜଣାଇଛନ୍ତି ଗତକାଲି ଆନ୍ଧ୍ରପ୍ରଦେଶର ପଶ୍ଚିମ ଗୋଦାବରୀ ଜିଲ୍ଲା ତେଡ଼ିପାଲିଗୁଡ଼େମ୍ସ୍ଥିତ ଜାତୀୟ ବୈଷୟିକ ଜ୍ଞାନ ପ୍ରତିଷ୍ଠାନର ପ୍ରଥମ ସମାବର୍ତ୍ତନ ଉହବରେ ଉଦ୍ବୋଧନ ଦେଇ ଏହା କହିଛନ୍ତି ଏକବିଂଶ ଶତାବ୍ଦୀରେ ଆଇଆଇଟି ଓ ଏନ୍ଆଇଟିଗୁଡ଼ିକ ସେମାନଙ୍କୁ ନବସ୍କଜନ କେନ୍ଦ୍ର ଭାବେ ବିକଶିତ କରିବା ପାଇଁ ଉପରାଷ୍ଟ୍ରପତି କହିଛନ୍ତି ଛାତ୍ରଛାତ୍ରୀମାନଙ୍କ ପାଇଁ ସମୟ ଉପଯୋଗୀ ପାଠ୍ୟକ୍ମକ୍ତ ବିକଶିତ କରିବା ସହ ତାହାକୁ ସାମାଜିକ ବିକାଶ କାର୍ଯ୍ୟରେ ନିୟୋଜିତ କରିବା ପାଇଁ ଶ୍ରୀ ନାଇଡୁ କହିଛନ୍ତି ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ଉଦାହରଣ ଦେଇ ଉପରାଷ୍ଟ୍ରପତି କହିଛନ୍ତି ଗ୍ରାମାଞ୍ଚଳର ଲୋକମାନଙ୍କୁ ଆତ୍ମନିର୍ଭରଶୀଳ ମାଧ୍ୟମରେ ଗ୍ରାମୀଣ ବିକାଶ ସମ୍ଭବ ବୋଲି ସେ କହିଥିଲେ ତେଣୁ ଗ୍ରାମାଞ୍ଚଳରେ ସ୍କୁଲ୍ ଡାକ୍ତରଖାନା ପାଠାଗାର ଦକ୍ଷତା ବିକାଶ କେନ୍ଦ୍ର ଖୋଲିବା ସହ ତାହା ମାଧ୍ୟମରେ ଗ୍ରାମୀଣ ମହିଳା ଓ ଯୁବକମାନଙ୍କୁ ସଶକ୍ତ କରିବା ଉପରେ ଉପରାଷ୍ଟ୍ରପତି ଗୁରୁତ୍ୱାରୋପ କରିଛନ୍ତି

ଲଦାଖ କୋଲ୍ଡ ସମଗ୍ର ଲଦାଖ କେନ୍ଦ୍ରଶାସିତ ଅଞ୍ଚଳରେ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ସପ୍ତାହେ ପର୍ଯ୍ୟନ୍ତ ଏହି ଶୀତଲହରୀ ଜାରି ରହିବ

ଦିନବେଳା ମଧ୍ୟ ଅସହ୍ୟ ଥଣ୍ଡା ଅନୁଭୂତ ହେଉଛି ଗତ ଦୁଇଦିନ ଧରି ଦିନର ତାପମାତ୍ରା ଶୃନ୍ୟ ଡିଗ୍ରୀ ସେଲ୍ସିୟସ୍ ରହିଥିଲା

ଖ୍ରୀଷ୍ଟମାସ ପାରମ୍ପରିକ ଉତ୍ସାହ ଓ ଉଦ୍ଦୀପନା ମଧ୍ୟରେ ଆଜି ବଡ଼ଦିନ ପର୍ବ ପାଳନ କରାଯାଉଛି ଏଥିପାଇଁ ସମଗ୍ର ବିଶ୍ୱର ଖ୍ରୀଷ୍ଟଧର୍ମାବଲମ୍ଭୀମାନେ ପାରମ୍ପରିକ ପ୍ରାର୍ଥନା ଶ୍ରଦ୍ଧା ଓ ଆନନ୍ଦ ସହିତ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଜନ୍ମୋହବ ପାଳନ କରୁଛନ୍ତି ଏହି ଅବସରରେ ଲୋକମାନେ ସେମାନଙ୍କ ଘର ଆଲୋକମାଳାରେ ସଜିତ କରିଛନ୍ତି ସେମାନେ ମଧ୍ୟ ଖ୍ରୀଷ୍ଟମାସ ଟ୍ରି ରଙ୍ଗବେରଙ୍ଗ କାଗଜରେ ଘର ଓ ଅଗଣା ସଜାଇବା ସହ ପରସ୍କର ମଧ୍ୟରେ ଉପହାର ଆଦାନପ୍ରଦାନ କରୁଛନ୍ତି ଗୋଆରେ ଗତ ମଧ୍ୟରାତ୍ରରୁ ଖ୍ରୀଷ୍ଟମାସ ପାଳନ ଆରମ୍ଭ ହୋଇଛି ବହୁ ସଂଖ୍ୟାରେ ସ୍ଥାନୀୟ ତଥା ବିଦେଶୀ ପର୍ଯ୍ୟଟକମାନେ ଖ୍ରୀଷ୍ଟମାସ ଏବଂ ନୂଆବର୍ଷ ପାଳନ କରିବା ଲାଗି ଗୋଆକୁ ଛୁଟି ଆସିଛନ୍ତି